ସେହିଭଳି ରିପୋର୍ଟ ମିଳିବା ପରେ ସରକାରଙ୍କ ପକ୍ଷରୁ ଅନୁଦାନ ପ୍ରଦାନର ବ୍ୟବସ୍ଷା କରାଯିବ ବୋଲି ଏସ୍ଆର୍ସି ଉଲ୍କେଖ କରିଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି

ବର୍ଭମାନ ସେ ଅର୍ଥମନ୍ତଶାଳୟର ବ୍ୟୟ ସଚିବ ପଦରେ କାର୍ଯ୍ୟ କର୍ବଛନ୍ତି ଗୁଜରାଟରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତୀ ଥିବାବେଳେ ଶ୍ରୀ ମୁର୍ମୁ ତାଙ୍କର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ

ଏହି ଅବସରରେ ସେ ଜାପାନର ସର୍ବାଧିକ ଇସ୍ୱାତ ଉପାଦନକାରୀ ଜେଏଫ୍ଇ ଇସ୍ବାତ କର୍ପୋରେସନର ଉପସଭାପତି ମାସାୟୁକି ହିରୋସିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି

ଆଜି ବିଜେପି ପକ୍ଷର୍ ବିଭିନ୍ନ ଥାନାରେ ଏସ୍ପି ଚରଣ ସିଂ ମୀନାଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି

ବନ ବିଭାଗ ଖବର ପାଇ ସେଠାରେ ଚଢ଼ଉ କରି ହରିଶମାଂସ ଛାଲ ହାଡ଼ ଏବଂ ଶିଙ୍ଗ ଜବତ କରିବା ସହ ଦୁଇ ଶିକାରୀଙ୍କୁ ଗିରଫ କରିଛି ବାଣପ୍ରଟା ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି